ପିଏମ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସନ୍ତାସବାଦ ଆଜି ବିଶ୍ୱରେ ସର୍ବବୃହତ୍ ସମସ୍ୟା ଭାବେ ଛିଡ଼ା ହୋଇଛି ଯେଉଁ ଦେଶମାନେ ସନ୍ତାସବାଦୀମାନଙ୍କୁ ସାହାଯ୍ୟ ସମର୍ଥନ ଓ ସୁରକ୍ଷା ଦେଉଛନ୍ତି ସେମାନଙ୍କୁ ଏଥିପାଇଁ ଉତ୍ତରଦାୟି ହେବାକୁ ପଡ଼ିବ ବୋଲି ଶ୍ରୀ ମୋଦୀ କହିଛନ୍ତି ଦ୍ୱାଦଶ ବ୍ରିକ୍କୁ ଶିଖର ବୈଠକରେ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ରୁଷ ଅଧ୍ୟକ୍ଷତାରେ ବ୍ରିକ୍କୁ ସନ୍ତାସବାଦ ନିବାରଣ ରଣକୌଶଳ ଚୂଡ଼ାନ୍ତ ହୋଇଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି ସେ କହିଛନ୍ତି ଭାରତ ବ୍ରିକୁର ଅଧ୍ୟକ୍ଷ ଭାବେ ଏହାକୁ ଆଗକୁ ଆଗେଇ ନେବ ବ୍ରିକୁର ଅଧ୍ୟକ୍ଷ ଭାବେ ଭାରତ ଡିଜିଟାଲ୍ ସ୍ୱାସ୍ଥ୍ୟ ଓ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବ୍ରିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଲୋକପ୍ରିୟ କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବ

ସେ କହିଛନ୍ତି ଭାରତର ପ୍ରତିଷେଧକ ଉତ୍ପାଦନ ଓ ଯୋଗାଣ ଦକ୍ଷତା ମଧ୍ୟ ସେହିଭଳି ଭାବେ ବିଶ୍ୱକୁ ସାହାଯ୍ୟ କରିପାରିବ ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଏ କ୍ଷେତ୍ରରେ ସେ ବ୍ରିକ୍ ସଦସ୍ୟ ଦେଶଗୁଡ଼ିକର ସମର୍ଥନ ଲୋଡ଼ିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଭାରତ ବହୁ ରାଷ୍ଟ୍ରବାଦର ସବୁଠୁ ବଡ଼ ସମର୍ଥକ ଓ ସମଗ୍ର ବିଶ୍ୱ ଏକ ପରିବାର ବୋଲି ଭାରତୀୟ ପରମ୍ପରାରେ ଉଲ୍ଲେଖ ରହିଛି ସେ କହିଛନ୍ତି ଜାତିସଂଘର ମୂଲ୍ୟବୋଧ ପ୍ରତି ଭାରତ ପ୍ରତିଶ୍ରତିବଦ୍ଧତାର କୌଣସି ତୁଳନା ନାହିଁ ଶ୍ରୀ ମୋଦୀ କହିଛନ୍ତି ଚଳିତ ବର୍ଷର ଶୀର୍ଷକ ବିଶ୍ୱ ସ୍ଥିରତା ସୁରକ୍ଷା ସହଯୋଗ ଓ ନୂଆ ପଦ୍ଧତିର ବିକାଶ କେବଳ ପ୍ରାସଙ୍ଗିକ ନୁହେଁ ଏହା ମଧ୍ୟ ଦୀର୍ଘସ୍ଥାୟୀ ସେ କହିଛନ୍ତି ସମଗ୍ର ବିଶ୍ୱରେ ଭୌଗଳିକ ରାଜନୈତିକ ପରିବର୍ତ୍ତନମାନ ଦେଖିବାକୁ ମିଳୁଛି ଯାହା ବିଶ୍ୱ ସ୍ଥିରତା ନିରାପତ୍ତା ଓ ଅଭିବୃଦ୍ଧିକୁ ପ୍ରଭାବିତ କରିବ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ବିଶ୍ୱଯୁଦ୍ଧର ସହିଦ୍ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

କୋବିଡ୍ ସଂକ୍ରମଣ ପରବର୍ତ୍ତି ବିଶ୍ୱ ପରିସ୍ଥିତି ଉପରେ ଏଥିରେ ଆଲୋଚନା ହେବ ଏହି ଶିଖର ବୈଠକରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ସୁଇଜରଲ୍ୟାଣ୍ଡ ଉପରାଷ୍ଟ୍ରପତି ଗାଏ ପାର୍ମେଲିନ୍ ଓ ବିଶ୍ୱର ବହୁ ମାନ୍ୟଗଣ୍ୟ ନେତୃବୃନ୍ଦ ଅଂଶଗ୍ରହଣ କରିବେ ଏହା ବ୍ୟତୀତ ଦେଶର ବହୁ ଉଦ୍ୟୋଗପତି ବୈଷୟିକଜ୍ଞାନ କ୍ଷେତ୍ରର ବ୍ୟକ୍ତି ବିଶେଷ ଗବେଷକ ପୁଞ୍ଜିନିବେଶକାରୀ ନୀତିନିର୍ଦ୍ଧାରଣକାରୀ ଓ ଶିକ୍ଷାବିତ୍ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ତିନିଦିନ ବ୍ୟାପି ଏହି ଶିଖର ବୈଠକକୁ କର୍ଣ୍ଣାଟକ ସରକାର ଆୟୋଜନ କରୁଛନ୍ତି

ଅର୍ଥ କମିଶନ୍ ରିପୋର୍ଟର ଶୀର୍ଷକ 'କୋବିଡ୍ ସମୟରେ ଅର୍ଥ କମିଶନ୍' ରଖାଯାଇଛି

ଅର୍ଥ ମନ୍ତ୍ରୀ ରିପୋର୍ଟକୁ ସରକାରଙ୍କ କ୍ରିୟାନୁଷ୍ଠାନ ରିପୋର୍ଟ ସହ ପାର୍ଲାମେଷ୍ଟରେ ଉପସ୍ଥାପନ କରିବେ ଅର୍ଥ କମିଶନ ଚେୟାର୍ମ୍ୟାନ୍ ଓ ସଦସ୍ୟ ବୃନ୍ଦ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦାଖଲ କରିଥିଲେ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ରିପୋର୍ଟ ଦାଖଲ କରାଯାଇଥିଲା କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥାନୀୟ ସ୍ୱାୟତ ସଂସ୍ଥା ପୂର୍ବତନ ଅର୍ଥକମିଶନ୍ ଗୁଡ଼ିକର ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ କମିଶନ୍ଙ୍କ ପରାମର୍ଶଦାତା ପରିଷଦ ଓ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଉତ୍କର୍ଷ ଶିକ୍ଷାନୁଷ୍ଠାନ ତଥା ବହୁ ରାଷ୍ଟ୍ରୀୟ ଅନୁଷ୍ଠାନଗୁଡ଼ିକ ସହ ବ୍ୟାପକ ଆଲୋଚନା ଓ ବିଚାର ବିମର୍ଷ ପରେ ରିପୋର୍ଟକୁ ଚୂଡ଼ାନ୍ତ କରାଯାଇଥିଲା ଅର୍ଥ କମିଶନ୍ଙ୍କ ରିପୋର୍ଟ ଚାରୋଟି ଖଣ୍ଡରେ ପ୍ରସ୍ତୁତ କରାଯାଇଛି ପ୍ରଥମ ଓ ଦ୍ୱିତୀୟ ଖଣ୍ଡରେ ମୁଖ୍ୟ ରିପୋର୍ଟ ଥିବା ବେଳେ ତୂତୀୟ ଖଣ୍ଡକୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ଚତୁର୍ଥ ଖଣ୍ଡ ରାଜ୍ୟଗୁଡ଼ିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ଭିପି ଏଜୁକେସନ୍ ପଲିସି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ନୂଆ ଶିକ୍ଷାନୀତି ଭାରତକୁ ବିଶ୍ୱରେ ଜ୍ଞାନର ଏକ ମହାଶକ୍ତିରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ ଅଗରତାଲା ଏନ୍ଆଇଟିର ତ୍ରୟୋଦଶ ସମାବର୍ତ୍ତନ ଉହବରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ଭାରତ ପୁନର୍ବାର ଶିକ୍ଷା କ୍ଷେତ୍ରରେ ବିଶ୍ୱଗୁରୁ ହେବାର ଆବଶ୍ୟକତା ଦେଖା ଦେଇଛି ସେ କହିଛନ୍ତି ଭାରତର ପୁରାତନ ଶିକ୍ଷା ବ୍ୟବସ୍ଥାରୁ ପ୍ରେରଣା ନେଇ ଏହି ନୂଆ ଶିକ୍ଷାନୀତି ପ୍ରଣୟନ କରାଯାଇଛି ଭାରତକୁ ଜ୍ଞାନ ଓ ନବିକରଣର ଏକ କେନ୍ଦ୍ରରେ ପରିଣତ କରିବାକୁ ଶ୍ରୀ ନାଇଡୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ବିଦ୍ୟାର୍ଥୀମାନେ ସେମାନଙ୍କର ଜ୍ଞାନ ଦକ୍ଷତା ଓ ବୁଦ୍ଧିକୁ ଏକ ଉଜ୍ଜଳ ତଥା ସଫଳ ଭବିଷ୍ୟତ ନିର୍ମାଣ ଦିଗରେ ବିନିଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି ଉଦ୍ୟୋଗ କ୍ଷେତ୍ର ମୁଖ୍ୟ ଗବେଷଣା ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରି 'ଉଦ୍ୟୋଗ କ୍ଷେତ୍ର ସାମାଜିକ ଦାୟିତ୍ୱଶିଳତା' ଅନୁସାରେ ସେଗୁଡ଼ିକୁ ପାଣ୍ଠି ଯୋଗାଇବାକୁ ସେ ନିବେଦନ କରିଚ୍ଛନ୍ତି

ନବଗଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି ମୁଖ୍ୟମନ୍ତ୍ରୀ ନିତିଶ କୁମାର ବୈଠକରେ ଅଧ୍ୟକ୍ଷତା କରିଥିଲେ

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ ଲୋକମାନଙ୍କୁ ସେମାନଙ୍କର ମତାମତ ଜଣାଇବା ପାଇଁ ନିବେଦନ କରିଛନ୍ତି

ରେକର୍ଡ୍ ହୋଇଥିବା କିଛି ସନ୍ଦେଶ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇବ କୋଭାକ୍ନିନ ଟ୍ରାଏଲ ଭାରତ ବାୟୋଟେକ୍ କୋଭାସ୍କିନ୍ ପ୍ରତିଷେଧକର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବା ବିଷୟରେ ଗତକାଲି ଘୋଷଣା କରିଛି

ଭାରତ ବାୟୋଟେକ୍ ଓ ଆଇସିଏମ୍ଆର୍ ମିଳିତ ଭାବେ କୋଭାସ୍କିନ୍ ପ୍ରତିଷେଧକର ବିକାଶ କରିଛନ୍ତି ଭାତରରେ କୋଭିଡ ନାଇଷ୍ଟିନ୍ ପ୍ରତିଷେଧକର ଏହା ହେଉଛି ସର୍ବବୃହତ୍ ପରୀକ୍ଷଣ କୋଭିଡ ନାଇଷ୍ଟିନ୍ ପ୍ରତିଷେଧକର ସଫଳତାକୁ ଅନ୍ୟୋନ କରିବାକୁ ଭାରତର ଏହା ମଧ୍ୟ ପ୍ରଥମ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏପର୍ଯ୍ୟନ୍ତ ଭାରତରେ ଯେତେ ପ୍ରତିଷେଧକର ପରୀକ୍ଷଣ କରାଯାଇଛି ତାହା ମଧ୍ୟରେ ଏହା ସର୍ବବୃହତ୍ ପରୀକ୍ଷଣ

ଏହି ପରୀକ୍ଷଣକୁ ଅଧିକ ଗୋପନୀୟ ରଖାଯିବ ଯେପରି ସ୍ପେଚ୍ଛାସେବୀ କମ୍ପାନୀ ଓ ଇନ୍ଭେଷ୍ଟିଗେଟରମାନେ କାହା ସମ୍ପର୍କରେ କୌଣସି ତଥ୍ୟ କାଣିପାରିବେ ନାହିଁ

ଭାରତ ବାୟୋଟେକ୍ ଆଇସିଏମ୍ଆର୍ ଓ ଜାତୀୟ ଭୂତାଣୁ ଅଧ୍ୟୟନ ପ୍ରତିଷ୍ଠାନ ସହ ମିଳିତ ଉଦ୍ୟୋଗରେ ପ୍ରତିଷେଧକର ବିକାଶ କରିଛି